ଆହତମାନଙ୍କୁ ଦିଗପହଖି ଗୋଷୀ ସ୍ୱାସ୍ଥ୍ୟ କେନ୍ଦରେ ଭର୍ଉ କରାଯାଇଥିବାବେଳେ ଗୁରୁତର ଯାତ୍ରୀଙ୍କୁ ବ୍ରହ୍କପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି

ତେବେ ଏ ନେଇ ଆରଟିଓ ଏବଂ ଏମଭି ଆଇ ସୃତ୍ରରୁ ତଥ୍ୟ ସଂଗ୍ରହ କରାଯାଉଛି

ଆଗାମୀ ଶିକ୍ଷା ବର୍ଷରେ ଏହାକୁ ପାଠ୍ୟକ୍ରମରେ ସାମିଲ କରାଯିବ ତେବେ ବିଷୟବସ୍ଠୁ କେମିତି ହେବ ସେ ନେଇ ଗଣଶିକ୍ଷା ବିଭାଗ ନିଷ୍ବଭି ନେବ ବୋଲି ଜଣାପଡିଛି ଏହା ବ୍ୟତୀତ ରାମେଶ୍ୱରର୍ର ଚଣ୍ଡିଖୋଲ କାତୀୟ ରାଜପଥରେ ସିସିଟିଭି ଲଗାଯିବ ସେହିପରି ଅନ୍ୟ ଗୁରୁତ୍ୱପୂର୍ଣ୍ ସ୍ଥାନରେ ମଧ କ୍ୟାମେରା ଲାଗିବ ବୋଲି ଶ୍ରୀ ପଶ୍ରା ସୂଚନା ଦେଇଛନ୍ତି

ଏହା ସହ ଟ୍ରାପିକ ନିୟମକୁ ନେଇ ଲୋକଙ୍କୁ ସଚେତନ କରାଯିବ ବୋଲି ସେ କହିଛନ୍ତି

ଏହା ପରେ ତୁରନ୍ତ ବିଶୋଧନ କାର୍ଯ୍ୟ ମଧ୍ଧ କରାଯାଉଛି ଅନ୍ୟପକ୍ଷରେ ବାର୍ଡ ଫ୍ପୁ ସ୍ଥିତିର ଅନୁଧାନ ପାଇଁ ଆସନ୍ତାକାଲି କେନ୍ଦୀୟ ଟିମ୍ ଓଡିଶା ଆସୁଛି

ସ୍ୱାସ୍ଥ୍ୟ ମନ୍ତଶାଳୟ ସ୍ୱତନ୍ତ ସଚିବ ସଂଜୀବ କୁମାର ବୈଠକରେ ଅଧ୍ୟକ୍ଷତା କରିଥିଲେ

ଲୋକତାନ୍ତିକ ବ୍ୟବସ୍ରାକୁ ଗ୍ରାମୀଣ ସାମ୍ଘାଦିକମାନେ ସମୃଦ୍ଧ କରିଥାନ୍ତି ବୋଲି ଅତିରିକ୍ତ ମହାନିର୍ଦ୍ଧେଶକ ଶ୍ରୀ ମାଲବ୍ୟ କହିଥ୍ଲେ ଏହି କର୍ମଶାଳାରେ ଭାରତ ସରକାରଙ୍କ ବିଭିନ୍ ଜନଲ୍ୟାଶକାରୀ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା

ଶ୍ରୀଭୁଜରେ ପଦ୍ମ କଳିକା ଲାଗି ହୁଏ

ସେହିଭଳି ସ୍ବନ୍ଦରଗଡ ଝାରସୁଗୁଡା ଭଦ୍ରକ ଢେଙ୍କାନାଳ ବଲାଙ୍ଗୀର ଆଦି ଜିଲ୍ଲାରେ ଘନ କୁହୁଡି ହେବା ନେଇ ଆଞ୍ଚଳିକ ପାଶିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି